ସନ୍ତାସବାଦର ଦମନ ପାଇଁ ପାକିସ୍ତାନ ଦେଇଥିବା ପ୍ରତିଶ୍ରତିର ପାଳନ କରି ନାହିଁ

ଟ୍ୱିଟର୍ରେ କିଛି ପ୍ରଶ୍ୱର ଉତ୍ତରରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶକୁମାର କହିଛନ୍ତି ସନ୍ତାସବାଦକୁ ନିୟନ୍ତ୍ରଣ କରିବାରେ ପାକିସ୍ତାନ ନିଜ ପ୍ରତିଶ୍ରତିର ପାଳନ କରି ନାହିଁ ପାକିସ୍ତାନ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ମାଳଦ୍ୱୀପ ପରିସ୍ଥିତି ସଂକ୍ରାନ୍ତରେ ସେ କହିଛନ୍ତି ସେଠାରୁ ଶୀଘ୍ର ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର ହେଉ ବୋଲି ଭାରତ ନିଜ୍ଚର ମତ ଦେଇସାରିଛି ମାଳଦ୍ଧୀପରେ ସମସ୍ତ ଗଣତାନ୍ତ୍ରିକ ପ୍ରତିଷାନ ଗଣତନ୍ତ୍ରର ନିୟମ ଅନୁସାରେ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି

ନାଇଡ଼ ପିଏନ୍ବି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ରେ ହୋଇଥିବା ଠକେଇ ଏକ ବ୍ୟବସ୍ଥାଗତ ବିଫଳତା

ସେ କହିଛନ୍ତି ଏ କ୍ଷେତ୍ରରେ ପରସ୍କରର ଦୋଷାରୋପରୁ କିଛି ଲାଭ ହେବ ନାହିଁ ଅଧିକ ଉତ୍ପାଦନ ସକାଶେ ଉଭୟ ସଙ୍ଗଠିତ ଓ ଅଶସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କପାଇଁ ଉତ୍ତମ ବାତାବରଣ ସୃଷ୍ଟି ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଅଧିକ ଉତ୍ପାଦନ ସକାଶେ ଶ୍ରମିକମାନଙ୍କୁ ଆଧୁନିକ ତଥା ଉନ୍ନତ ଯନ୍ତ୍ରପାତି ଓ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଉଚିତ ଶ୍ରମିକମାନଙ୍କ କଲ୍ୟାଣପାଇଁ ଅଧିକ ପଦକ୍ଷେପ ଗ୍ରହଣ କରିବା ଓ କଲ୍ୟାଣମୂଳକ ଯୋଜନାଗୁଡ଼ିକର ଠିକ୍ରୂପେ କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପ୍ରତି ଧ୍ୟାନ ଦେବାକୁ ସେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି

ଜଷ୍ଟିସ୍ ମଦନ ବି ଲୋକୁର୍ଙ୍କ ଅଧ୍ୟକ୍ଷତାରେ ଏକ ତିନିକଣିଆ ଖଣ୍ଡପୀଠ ମହିଳା କଏଦୀମାନଙ୍କର କଲ୍ୟାଣ ଓ ଥଇଥାନ ଏବଂ ସେମାନଙ୍କର ପିଲାମାନଙ୍କ ଶିକ୍ଷା ଭଳି ବିଷୟର ଦେଖାଶ୍ରଣାପାଇଁ ନ୍ୟାୟିକ ଉପଦେଷ୍ଟାକୁ କହିଛନ୍ତି

ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଏମ୍ପ୍ରୋଇ ଦିଲ୍ଲୀ ସରକାରୀ କର୍ମଚାରୀ ମିଳିତ ଫୋରମ୍ ମୁଖ୍ୟ ସଚିବ ଅଂଶୁପ୍ରକାଶ ଆକ୍ମଣ ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଓ ଉପମ୍ରଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କଠାରୁ ସର୍ବସାଧାରଣରେ ଲିଖିତ କ୍ଷମାପ୍ରାର୍ଥନା ଦାବି କରିଛନ୍ତି ମୁଖ୍ୟ ସଚିବଙ୍କ ସହ କଥାବାର୍ତ୍ତା ପାଇଁ ଏହା ସର୍ବପ୍ରଥମ ସର୍ଭ ରହିବ ବୋଲି ଫୋରମ୍ କହିଛି ଏକ ଇସ୍ତାହାରରେ ଫୋରମ୍ କହିଛି ଏ ବିଷୟରେ ଆଲୋଚନାପାଇଁ ମନ୍ତ୍ରୀ ରାଜେନ୍ଦ୍ରପାଲ୍ ଗୌତମଙ୍କୁ ଫୋରମର ସଦସ୍ୟମାନେ ଭେଟିଥିଲେ ଫୋରମ୍ କହିଛି ଆନୁଷ୍ଠାନିକ ଲିଖିତ ପତ୍ର ମାଧ୍ୟମରେ ରାଜନୈତିକ କାର୍ଯ୍ୟନିର୍ବାହୀ ଓ ସ୍ଥାୟୀ କାର୍ଯ୍ୟନିର୍ବାହୀଙ୍କ ମଧ୍ୟରେ ଯେକୌଣସି ଯୋଗାଯୋଗ ସ୍ୟବ ଓ କଥାବାର୍ତ୍ତା ସ୍ୟବ ନୁହେଁ ଫୋରମ୍ କହିଛି ଶ୍ରୀ କେଜରିଓ୍ୱାଲ୍ ଓ ଶ୍ରୀ ସିସୋଦିଆ ଭୁଲ୍ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବା ପରିବର୍ତ୍ତେ ତାଙ୍କ ପାର୍ଟି ଏଭଳି କରି ନାହିଁ ବୋଲି କହୁଛନ୍ତି ଓ ଏଥିରୁ ସେମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିବାର ପ୍ରମାଣ ମିଳୁଛି ଫୋରମ୍ ଦିଲ୍ଲୀ ଉପରାକ୍ୟପାଳ ଓ ପୁଲିସ୍ କମିଶନରଙ୍କ ଦ୍ୱାରସ୍ଥ ହୋଇ ଉଭୟଙ୍କ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ନିବେଦନ କରିଛି

ଦିଲ୍ଲୀ ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଉତ୍ପାହର ସହ କର୍ରଛନ୍ତି ଓ କୌଣସି ସେବା ପ୍ରଦାନରେ ବାଧା ସୃଷ୍ଟି ହେବ ନାହିଁ ବୋଲି ଫୋରମ୍ ସର୍ବସାଧାରଣଙ୍କୁ ଜଣାଇଛି ନ୍ୟାସନାଲ୍ ଇ ଗଭର୍ଣ୍ଣାନ୍ସ୍ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସିଆର୍ ଚୌଧ୍ରରୀ ସର୍ବସାଧାରଣ ସେବାରେ ଉନ୍ନତିପାଇଁ ଅଧିକ ଫଳପ୍ରଦ ବ୍ୟବସ୍ଥା ସ୍ଥାପନ ସକାଶେ ମିଳିତ ଉଦ୍ୟମ ଲାଗି ଉଭୟ କେନ୍ଦ୍ ଓ ରାଜ୍ୟ ସରକାରମାନଙ୍କ କହିଛନ୍ତି ହାଇଦ୍ାବାଦଠାରେ ଆଜି ଇ ପ୍ଶାସନ ସଂକ୍ାନ୍ତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ସରକାର ଗତ ସାଢ଼େ ତିନି ବର୍ଷ ଧରି ଛୋଟ ମନ୍ତ୍ରୀମଣ୍ଡଳ ସର୍ବାଧିକ ଶାସନ ନୀତିରେ କାର୍ଯ୍ୟ କରୁଛନ୍ତି

ଦୁଇଟିଯାକ ରାଜ୍ୟରେ ଗତକାଲି ସନ୍ଧ୍ୟାପରେ ନିର୍ବାଚନ ପ୍ରଚାର ଶେଷ ହୋଇଛି

ମେଘାଳୟର ୱିଲିୟମ୍ନଗର ନିର୍ବାଚନ ମଣ୍ଡଳିରେ ଏନ୍ସିପି ପ୍ରାର୍ଥୀ କ୍ଷେନାଥନ ଏନ୍ ସାଙ୍ଗମାଙ୍କର ଏକ ବିସ୍ଫୋରଣରେ ମୃତ୍ୟୁ ଘଟିବା ଓ ନାଗାଲ୍ୟାଣ୍ଡର ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି ମୁଖ୍ୟ ନେଇଫିଉ ରିଓ ନିର୍ଦ୍ଦନ୍ଦୁରେ ନିର୍ବାଚିତ ହୋଇଥିବାରୁ ସେହି ଦୁଇ ଆସନରେ ମତଦାନ ହେବ ନାହିଁ ଅବାଧ ଓ ନିରପେକ୍ଷ ଭୋଟଗ୍ରହଣପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ତ୍ରିପୁରା ସମେତ ସେହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଶନିବାର ଦିନ ପ୍ରକାଶ ପାଇବ

ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ସେ ତୃଣମୂଳ କଂଗ୍ରେସର ସମସ୍ତ ଆନୁଷ୍ଠାନିକ ଓ ରାଜନୈତିକ ପଦରୁ ଇସ୍ତଫା ଦେଇଛନ୍ତି ଓ ଏହି ପାର୍ଟିର ସଦସ୍ୟ ନାହାନ୍ତି

ଏନ୍କିଟି ସ୍ୟାଣ୍ଡ ମାଇନିଂ ରାଜସ୍ଥାନର ଯୋଧପୁର ଜିଲ୍ଲାରେ ବେଆଇନ ବାଲି ଖନନ ହେଉଥିବା ଅଭିଯୋଗର ଯାଞ୍ଚ କରିବାକୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଆଜି ଏକ କୋର୍ଟ କମିଶନରଙ୍କୁ ନିଯୁକ୍ତ କରିଛି

ଏହା ଦୁଇ ଘଣ୍ଟା ଧରି ଚାଲିଥିଲା ଏବେ ଖୋଜାଖୋଜି ଜାରି ରହିଛି ଶ୍ରୀଦେବୀ ଡେଥ୍ କଜ୍ ୟୁଏଇ ସରକାରୀ ଫୋରେନ୍ସିକ୍ ରିପୋର୍ଟ ଅନୁସାରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁର୍ଘଟଣାବଶତଃ ଗାଧୁଆ କୁଣ୍ଡରେ ବୁଡ଼ି ମୃତ୍ୟୁ ଘଟିଛି ଦୁବାଇଭିଭିକ ଗଲ୍ଫ୍ ନ୍ୟୁଜ୍ ସମ୍ଭାଦପତ୍ର ଫୋରେନ୍ସିକ୍ ରିପୋର୍ଟକୁ ଉଦ୍ଧାର କରି ନିଜର ଟ୍ୱିଟର୍ରେ ଏହା କହିଛି ଶ୍ରୀଦେବୀ ଗାଧୁଆ କୁଣ୍ଡରେ ପଡ଼ି ବୁଡ଼ିଯାଇଥିଲେ ବୋଲି ଏଥିରେ କୁହାଯାଇଛି ସେତେବେଳେ ସେ ମଦ ନିଶାରେ ଥିଲେ

ଏକ ପାରିବାରିକ ବିବାହ ଉତ୍ସବରେ ଯୋଗଦେଇସାରି ସେ ଦୁବାଇରେ ଥିଲେ

ଆଜି ବିଦେଶ ମନ୍ତ୍ରଣାଳୟ କହିଛି ଏହି ଗସ୍ତକାଳରେ ଭାରତ ଏବଂ କ୍ଷୋର୍ଡାନ୍ ମଧ୍ୟରେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କିତ ଉଭୟ ଦେଶର ସ୍ୱାର୍ଥ ସମ୍ପଳିତ ଦ୍ୱିପକ୍ଷୀୟ ଆଲୋଚନା ହେବ କୋର୍ଡାନ୍ର ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋର୍ଡାନ୍ ରାଜାଙ୍କ ସମ୍ମାନାର୍ଥେ ଆସନ୍ତା ମାସ ପହିଲାରେ ଏକ ନୈଶ୍ୟ ଭୋଟ୍ଟିସଭାର ଆୟୋକନ କରିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ତାଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡ଼ିଛି